ଗତ ଶନିବାର ଦିନ ଏନ୍ଆଇଏ ହାସନ ଅଲ୍ଲି ଓ ହାରିସ୍ ମହମ୍ମଦ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ୍ କରିଥିଲା ଏଜେନ୍ୱୀ କହିଛି ଏହା ଏଭଳି ଏକ ଗୋଷୀର ପର୍ଦ୍ଦାଫାସ୍ କରିଛି ଯାହା ଭାରତରେ ସନ୍ତାସବାଦୀ ଆକ୍ରମଣର ପ୍ରସ୍ତୁତି ପାଇଁ ଅର୍ଥ ସଂଗ୍ରହ କରିବା ସହିତ ଷଡ଼ଯନ୍ତ ରଚନା କରୁଥିଲା

ବିଧାନସଭାର ବାଚସ୍କତି କେଆର୍ ରମେଶ କୁମାର ସେମାନଙ୍କର ଇସଫା ଗ୍ରହଣ କରିବା ପାଇଁ କୋର୍ଟ୍ ନିର୍ଦ୍ଦେଶ ଦେବା ସକାଶେ ସେମାନେ ଆବେଦନ କରିଛନ୍ତି

ଗତକାଲି ବିଧାନସଭାର ଅଧିବେଶନ ଅବକାଶ ପରେ ପୁନର୍ବାର ଆରମ୍ଭ ହୋଇଥିଲା ଏସ୍ସି ଏନ୍ସେଫାଲାଇଟିସ୍ ମସ୍ତିଷ୍କ ଜ୍ୱରର ପ୍ରାର୍ଦ୍ଦଭାବ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେଇ ଏଥିରେ ଆକ୍ରାନ୍ତ ଲୋକମାନଙ୍କ ଆବଶ୍ୟକ ଚିକିତ୍ସା ସ୍ୱବିଧା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସ୍ୱପ୍ରିମ୍କୋର୍ଟ ବିହାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କର ଏ ଦିଗରେ ପ୍ରତିକ୍ରିୟା ଲୋଡ଼ିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍କୋର୍ଟଙ୍କ ଏକ ବେଞ୍ଚ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିହାର ଓ ଉତ୍ତର ପ୍ରଦେଶ ସରକାରଙ୍କ ମୁଖ୍ୟ ସଚିବ ଓ ଅନ୍ୟାନ୍ୟ ସଚିବମାନଙ୍କୁ ନୋଟିସ୍ ଜାରି କରିଛନ୍ତି ମସ୍ତିଷ୍କ କ୍ୱରରେ ପିଡ଼ିତ ସମସ୍ତ ଶିଶ୍ରମାନଙ୍କ ତୂରନ୍ତ ଏବଂ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା ଏହି ମହାମାରୀରେ ଆକ୍ରାନ୍ତ ଶିଶୁମାନଙ୍କର ଚିକିତ୍ସା ପାଇଁ ଆବାଶ୍ୟକୀୟ ଭିଭି଼ମି ପ୍ରସ୍ତୁତ କରି ଏହା ଯେପରି ଅଧିକ ନ ବ୍ୟାପେ ସେ ଦିଗରେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ଓକିଲ ସୁପ୍ରିମ୍କୋର୍ଟକୁ ଅନୁରୋଧ କରିଛନ୍ତି ଏହାଛଡ଼ା ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ କମିଟି ଗଠନ କରି ଶହେର୍ ଅଧିକ ଶିଶୁ ମୃତ୍ୟୁର କାରଣ ଜାଣିବ ତଥା ଯେଉଁମାନଙ୍କ ଅବହେଳାର୍ତ ଏହା ଘଟିଛି ସେମାନଙ୍କୁ ଉତ୍ତରଦାୟୀ କରାଇବା ପାଇଁ ମଧ୍ୟ ଆବେଦନକାରୀ କୋର୍ଟ୍ଙ୍କୁ ନିବେଦନ କରିଛନ୍ତି

ଦେଶରେ ଶିଶୁମାନଙ୍କ ଉପରେ ବଢ଼ି ଚାଲିଥିବା ଯୌନ ବ୍ୟଭିଚାର ମାମଲାରେ ମାତ୍ରାଧିକ ବୃଦ୍ଧି ଉପରେ ଗତ ସପ୍ତାହରେ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିବା ସହିତ ଏ ଦିଗରେ ଏକ ଦୃଢ଼ ନିର୍ଷ୍ଣୟ ନେବା ପାଇଁ ନିଷ୍ପଭି ନେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ଉପରେ ବିଚାର ଆଲୋଚନା କରିବା ସହିତ ପ୍ରତି କିଲ୍ଲାରେ ପୋକ୍ସୋ ଆଇନ୍ ଅଧୀନରେ ପଡ଼ିରହିଥିବା ବିଭିନ୍ନ ମାମଲାଗୁଡ଼ିକ ଉପରେ ରିପୋର୍ଟ ତଲବ କରିଛନ୍ତି

ବିଭିନ୍ନ ସଂସ୍ଥା ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ନଲବାରୀ ଓ ବାରବେଟା କିଲ୍ଲା ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଆଜି ବନ୍ୟା ପରିସ୍ଥିତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ ପରେ ଗୌହାଟୀ ଠାରେ ସେ ରାଜ୍ୟ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ବନ୍ୟା ପରିସ୍ଥିତିର ଏକ ସମୀକ୍ଷା ବୈଠକ କରିବେ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବନ୍ୟା ପରିସ୍ଥିତିକୁ ଆକାଶ ମାର୍ଗରୁ ଅନ୍ୟୁଧାନ କରିଛନ୍ତି

ଗତ ତିନି ବର୍ଷ ଧରି ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ୟୁଏସ୍ ଫେସ୍ବ୍କକ୍ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନ୍ ନୁଚିନ୍ କହିଛନ୍ତି ଫେସ୍ବୁକ୍ ଏହାର ପ୍ରସ୍ତାବିତ ଡିକିଟାଲ୍ ମୁଦ୍ରା ଲିବ୍ରା ଯୋଜନାକୁ ନେଇ ଆଗକୁ ବଢ଼ିବା ପୂର୍ବରୁ ଏହାକୁ ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରିବାକୁ ପଡ଼ିବ ହ୍ୱାଇଟ୍ହାଉସ୍ଠାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ଭା ବେଳେ ଶ୍ରୀ ନୁଚିନ୍ କହିଛନ୍ତି ଏହିଭଳି ଡିଜିଟାଲ୍ ମୁଦ୍ରା ଯୋଜନା ଅତୀତରେ ବେଆଇନ୍ ଅର୍ଥ କାରବାରକୁ ପ୍ରୋସାହିତ କରିଛି ଏବଂ ସେଥିପାଇଁ ଆମେରିକୀୟ ନିୟନ୍ତ୍ରକମାନେ ଏହି ନୃତନ ଯୋଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି

ବ୍ୟାଡ୍ମିଣ୍ଟନ ଜାକର୍ତ୍ତାଠାରେ ଆଜି ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଷ୍ଣାମେଣ୍ଟ ଆରମ୍ଭ ହେଉଛି

ସାଇନା ନେହେଓ୍ୱାଲ୍ ଏହି ଟୁର୍ଣ୍ଣାମେଣ୍ଟ ଖେଳୁ ନାହାନ୍ତି ସେହିପରି ପୁରୁଷ ବିଭାଗ ସିଙ୍ଗଲସରେ ଭାରତର କିଦାୟୀ ଶ୍ରୀକାନ୍ତ ବି ସାଇ ପ୍ରଣୀତ୍ ଏବଂ ଏଚ୍ଏସ୍ ପ୍ରଣୟ ଏବଂ ଡବଲ୍ବରେ ଅଶ୍ୱିନୀ ପୋନାପ୍ସା ଏନ୍ ସିକ୍କି ରେଡ୍ରୀ ସାତ୍ୱୀକ୍ ସାଇରାଜ୍ ରାଙ୍କି ରେଡ୍ରୀ ଏବଂ ଚିରାଗ୍ ସେଟ୍ଟୀ ଅଂଶଗ୍ରହଣ କରିବେ